ଏହି ଅବସରରେ ରାଷ୍ଟପତି କହିଛନ୍ତି ଯୋଗ ହେଉଛି ମାନବ ସଭ୍ୟତା ପାଇଁ ଭାରତର ଉପହାର ଯୁକ୍ତ ଦୁଇ କଳା ବାଶିଜ୍ୟ ଓ ଧନ୍ଦାମୁଳକ ପରୀକ୍ଷା ଫଳ ପ୍ରକାଶିତ

ଚଳିତବର୍ଷ ଯୋଗ ଦିବସର ବାର୍ତ୍ତା ହେଉଛି 'ହୂଦୟ ପାଇଁ ଯୋଗ'

ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଯୋଗ ଅପରିହାର୍ଯ୍ୟ ଯୋଗ ମଣିଷର ସୂଜନଶୀଳତାକୁ ଅଧିକ କ୍ରୀୟାଶୀଳ କରିଥାଏ ବୋଲି ପ୍ରଧାନମନ୍ତୀ କହିଛନ୍ତି

ସେହିପରି ବ୍ରହ୍କପୁର ସମେତ ଗଞ୍ଠାମ ଜିଲ୍ଲାର ବିଭିନ୍ନ ସ୍ଚାନରେ ଅନେକ ସଂଗଠନ ପକ୍ଷରୁ ସାମୁହିକ ଯୋଗାଭ୍ୟାସ ଓ ଯୋଗ ସଚେତନତା କାର୍ଯ୍ୟକ୍ରମ ଅନୁଷିତ ହୋଇଯାଇଛି ଯୋଗଧାମ ବିଭିନ୍ନ କ୍ରୀଡା ସଂଗଠନ ଏନସିସି ଆଇଟିଆଇ ଅନୁଷ୍ଠାନ ପକ୍ଷରୁ ସାମୁହିକ ଯୋଗାଭ୍ୟାସ କରାଯାଇଥିଲା ଏକ ସଚେତନତା ଶୋଭାଯାତ୍ରାରେ ଯୋଗଯୁକ୍ତ ଭାରତ ରୋଗମୁକ୍ତ ଭାରତ ବାର୍ତ୍ତା ପ୍ରଚାର କରାଯାଇ ଲୋକଙ୍କୁ ସଚେତନ କରାଯାଇଥିଲା

ବିଶେଷକରି ହାର୍ଚ କିଡ୍ନୀ ଯକୃତ ଭଳି ବିଭାଗ ଗୁଡିକୁ ଏ କ୍ଷେତ୍ରରେ ଅଗ୍ରାଧିକାର ଦେବାଲାଗି କୁହାଯାଇଛି

ମେଡିକାଲ କଲେଜ ଗୁଡିକରେ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାର୍ ତାହାକୁ ଦୃଷିରେ ରଖି ଭିଭିମିର ବିକାଶ ଲାଗି କୁହାଯାଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଶ ଯୋକନା ଏବଂ ଓଡିଶା ରାକ୍ୟ ଚିକିସ୍

ଏହାର ପ୍ରଭାବରେ ଗତକାଲିଠାରୁ ରାକ୍ୟର ବିଭିନ୍ନ ସ୍କାନରେ ବର୍ଷା ଲାଗି ରହିଛି ଆଜି କଟକ ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସ୍ଥାନରେ ସାମାନ୍ୟରୁ ମଧ୍ଧମ ଧରଣର ବର୍ଷା ହୋଇଯାଇଛି